ଏଥିସହ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଷ ଅଧିକାରୀମାନଙ୍କୁ ଜିଲ୍ଲା ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି

ଉପକକ ଅଞ୍ଚଳରେ ଡାକବାଜି ଯନ୍ତ ମାଧ୍ଧମରେ ପ୍ରଶାସନ ପକ୍ଷରୁ ସତର୍କ କରାଯାଉଛି ଶୁଖ୍ଲା ଖାଦ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାନୀୟ ଜଳ ଔଷଧ ଗୋଖାଦ୍ୟ ଆଦି ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧ୍କାରୀମାନଙ୍ଙୁ ନିର୍ଦ୍ଦେଶ ଦିଆଯାଇଛି ବିଭିନ୍ନ ସ୍ଚାନରୁ କଳ ନିଷ୍କାସନ ନିମନ୍ତେ ପମ୍ମର ବ୍ୟବସ୍ରା କରାଯାଇଛି

କଟକ ବଡ ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ତେବେ ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ଡାକ୍ତର କହିଛନ୍ତି

ରାଜସ୍ୱ ବିଭାଗ ସ୍ୱାସ୍ଥ୍ୟବିଭାଗ ଓ ପୁଲିସ ଏହି ଘଟଶାର ତଦନ୍ତ କରିବେ

ଉଭୟ ଗୋଲ୍କିପର ଭାବେ ମନୋନୀତ ହୋଇଛନ୍ତି